ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଟିକାକରଶ ପରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କଠାରେ ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଇନାହି

ତେଣୁ ସମସ୍ତ ସ୍ୱାସ୍ସ୍ୟକମୀମାନଙ୍ଙୁ ଅନୁରୋଧ କରାଯାଉଛି ଯେ ସେମାନେ ଆଗକୁ ଆସି ଟିକା ନିଅନ୍ତୁ

ଏହି ସବୁ ଟିକା ତାଲିକାଭୁକ୍ତ ସ୍ୱାସ୍ସ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି

ସେହିଭଳି ଗଞ୍ଠାମରେ ମଧ୍ଧ କରୋନା ଟିକାକରଣ ଜାରି ରହିଛି

ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମହାନ୍ତି ଏହି ପଦବୀରେ ଅବସ୍ଛାପିତ ହେବେ

ତେବେ ସଂଗ୍ରହାଳୟକୁ ପ୍ରବେଶ ପୂର୍ବରୁ ମାସ୍କ ପିଛିବା ଏବଂ ସାନିଟାଇଜର ବ୍ୟବହାର କରିବା ବାଧତାମୂଳକ ରହିଛି

ଏହି କେନ୍ରରେ ଶିକ୍ଷିତ ଯୁବ ବର୍ଗଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯିବ